ପିଲାମାନଙ୍କୁ ଫେଲ୍ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ ଯଦି ପିଲାମାନେ ଭାବୁଛନ୍ତି ଚଳିତ ବର୍ଷ ଏଥିଲାଗି ସେମାନେ ପ୍ରସ୍ତୁତ ନୁହନ୍ତି ତେବେ ଏହି ପ୍ରସଙ୍ଙ ଲାଗୁ କରାନଯିବା ନେଇ ସରକାର ବିଚାର କରିବେ

ଏହି ଅବସରରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା